ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଆକାଶମାର୍ଗରୁ କେରଳ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି

ଭାରତର ଗୃହ ନିର୍ମାଣ ପ୍ରକଳ୍ପ ଅଧୀନରେ ଭାରତୀୟ ବଂଶୋଭବ ହିତାଧିକାରୀମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି ଏହା କହିଛନ୍ତି

ରାଜନାଥ କେରଳ ବନ୍ୟା ବିଧ୍ୱସ୍ତ କେରଳକୁ ସବୁପ୍ରକାର ସହାୟତା ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତି ଦେଇଛନ୍ତି ଇଡ଼ୁକି ଓ ଏର୍ଷାକୁଲମ୍ ଜିଲ୍ଲାକୁ ଆକାଶମାର୍ଗରୁ ଦେଖିସାରିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ କୋଚି ବିମାନ ବନ୍ଦରଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ରାଜ୍ୟରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ସଙ୍କଟଜନକ ଏଭଳି ବିପଦ ସମୟରେ କେରଳର ରାଜ୍ୟବାସୀଙ୍କୁ କେନ୍ଦ୍ର ସରକାର ସବୁ ପ୍ରକାର ସାହାଯ୍ୟ ସମର୍ଥନ ଯୋଗାଇ ଦେବାପାଇଁ ସେ ପ୍ରତିଶ୍ରତି ଦେଇଛନ୍ତି ତାଙ୍କ ସହ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ କେନ୍ଦ୍ର ପରିବହନ ରାଷ୍ଟ୍ରମନ୍ତ୍ରୀ ଆଲ୍ଫୋନ୍ସ କନ୍ନନ୍ଥନମ୍ ଓ ରାଜସ୍ୱ ମନ୍ତ୍ରୀ ଇ ଚନ୍ଦ୍ରଶେଖରନ୍ ମଧ୍ୟ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି

ଶ୍ରୀଲଙ୍କାରେ ଚା' ବଗିଚା ଅଞ୍ଚଳରେ ବସବାସ କରୁଥିବା ଭାରତୀୟ ବଂଶୋଭବମାନଙ୍କପାଇଁ ନ୍ତୱାରେ ଏଲିୟା ଅଞ୍ଚଳରେ ଭାରତୀୟ ଗୃହ ନିର୍ମାଣ ପ୍ରକଳ୍ପ ଅଧୀନରେ ଏହି ଗୃହ ନିର୍ମାଣ କରାଯାଇଛି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହିତାଧିକାରୀମାନଙ୍କୁ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଶ୍ରୀଲଙ୍କାକୁ ଭାରତ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛି ଓ ସବୁବେଳେ ପ୍ରାଧାନ୍ୟ ଦେବ

ଶ୍ରୀଲଙ୍କା ପ୍ରଧାନ ମନ୍ତ୍ରୀ ରାନିଲ୍ ବିକ୍ରମସିଂହେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ବିକ୍ରମସିଂଡେ ଏହି ସହାୟତାପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୁଇ ଦେଶ ମଧ୍ୟରେ ପୁରୁଣା ସମ୍ପର୍କକୁ ସ୍କରଣ କରାଇ ଶ୍ରୀ ବିକ୍ରମସଂହେ ଶ୍ରୀଲଙ୍କା ସହ ପ୍ରତ୍ୟକ୍ଷ ବିମାନ ଚଳାଚଳପାଇଁ ଶ୍ରୀ ମୋଦିଙ୍କର ପ୍ରସ୍ତାବକୁ ସ୍ୱାଗତ ଜଣାଇଛନ୍ତି ଭାରତର ସହାୟତାରେ ଗତମାସରୁ ଶ୍ରୀଲଙ୍କାର ସବୁଆଡ଼େ ପ୍ରାକ୍ ହସ୍କିଟାଲ୍ ଆମ୍ଭୁଲାନ୍ସ ସେବା କାର୍ଯ୍ୟକାରିତା ପାଇଁ ମଧ୍ୟ ଶ୍ରୀ ବିକ୍ରମସିଂହେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି

ସେ କହିଛନ୍ତି ଏହି ନିଯୁକ୍ତି ପ୍ରିକ୍ରିୟାରେ ସ୍ୱଚ୍ଚତା ଅବଲମ୍ଭନ କରିବାପାଇଁ ସମସ୍ତ କାର୍ଯ୍ୟ ଅନ୍ଲାଇନ୍ ମାଧ୍ୟମରେ କରାଯିବ

ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ଗୋୟଲ ରାକୁଲ୍ ନରକଟିୟାଗଞ୍ ବ୍ରଡ୍ଗେଜ୍ ଲାଇନ୍ର ଉଦ୍ଘାଟନ ସମେତ ଏକ ପାସେଞ୍ଜର ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି ଅନ୍ୟପକ୍ଷରେ ବିରାଉଲ୍ ଏବଂ ହାର୍ନଗର ମଧ୍ୟରେ ନୂଆ ରେଳଲାଇନ୍ର ମଧ୍ୟ ଶ୍ରୀ ଗୋୟଲ ଆଜି ଉଦ୍ଘାଟନ କରିଛନ୍ତି

ଗତ ସପ୍ତାହରେ ଏହି ସଂଶୋଧିତ ଆଇନ ପାର୍ଲାମେଣ୍ଟର ଅନ୍ରମୋଦନ ଲାଭ କରିବା ପରେ ରାଷ୍ଟ୍ରପତି ଏଥିରେ ସ୍ପାକ୍ଷର କରିଛନ୍ତି ହର୍ଷବର୍ଦ୍ଧନ କେନ୍ଦ୍ର ବିଜ୍ଞାନ ଓ କାରିଗରୀ ବିଦ୍ୟା ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ଗତ ସପ୍ତାହରେ ଉପସ୍ଥାପିତ ହୋଇଥିବା ଡିଏନ୍ଏ ବିଲ୍ ଆସନ୍ତା ଅଧ୍ୟବେଶନରେ ପାସ୍ ହୋଇଯିବ ବୋଲି ତାଙ୍କର ଆଶା ରହିଛି ହାଇଦ୍ରାବାଦରେ ଡିଏନ୍ଏ ଫିଙ୍ଗର୍ ପ୍ରିଣ୍ଟ୍ ଓ ଡାଇଗ୍ନୋଷ୍ଟିକ୍ ସିଡିଏଫ୍ଡି କେନ୍ଦ୍ରର ନୃଆ ପରିସରକୁ ଉଦ୍ଘାଟନ କରିବା ପରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ବର୍ଦ୍ଧନ ଏହା କହିଛନ୍ତି ସେ କହିଛନ୍ତି ଏହି ବିଲ୍ ପାସ୍ ହୋଇଗଲା ପରେ ପ୍ରସ୍ତାବକ ନିୟାମକ ବୋର୍ଡ଼ ଦ୍ୱାରା ଡିଏନ୍ଏ ଫିଙ୍ଗର୍ ପ୍ରିଣ୍ଟ୍ ନିୟମ ଓ ନିୟମାବଳୀ ଡାଞ୍ଚା ପ୍ରସ୍ତୁତ ହେବ ପ୍ରତ୍ୟେକ ପକ୍ଷମାନଙ୍କର ମତାମତକୁ ଏହି ବିଲ୍ରେ ସାମିଲ୍ କରାଯାଇଛି

ଆଇଏସ୍ଆଇଏସ୍ ସଙ୍ଗଠନ ତରଫରୁ ସନ୍ତାସବାଦୀ ଆକ୍ରମଣ କରିବାପାଇଁ ଭାରତୀୟ ଯୁବକମାନଙ୍କୁ ନିଯୁକ୍ତି ଦିଆଯାଇଥିବା ସଂକ୍ରାନ୍ତରେ ଏନ୍ଆଇଏ ପକ୍ଷରୁ ଚାଲିଥିବା ବୃହତ୍ତର ଅଂଶବିଶେଷ ଭାବେ ଏହି ଗିରଫ କରାଯାଇଛି ଏନ୍ଆଇଏ ମୁଖପାତ୍ର କହିଛନ୍ତି ଭାରତରେ ସନ୍ତାସବାଦୀ ଆକ୍ରମଣ ପାଇଁ ଚାଲିଥିବା ଷଡ଼ଯନ୍ତ୍ର ସବିଶେଷ ସୂଚନା ଆଦାୟ କରିବା ଲକ୍ଷ୍ୟରେ ସେହି ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି

ଏହି ଚଢ଼ଉ ସମୟରେ କେତେକ ନୂଆ ସୂଚନା ଓ ଆପଭିଜନକ ପ୍ରମାଣପତ୍ର ଠାବ କରାଯାଇଥିଲା ଏହାକୁ ଏବେ ଯାଞ୍ଚ୍ ପାଇଁ ହାଇଦ୍ରାବାଦର ସିଏଫ୍ଏ ସେଲକ୍ ପଠାଯାଇଛି

ବାଟମାଲୁ ଅଞ୍ଚଳରେ ସନ୍ତାସବାଦୀମାନେ ରହିଥିବା କଥା କୌଣସି ସୂତ୍ରରୁ ଖବର ପାଇବା ପରେ ଆଜି ବଡି ଭୋର୍ରୁ ଯବାନମାନେ ସେହି ଅଞ୍ଚଳକୁ ଘେରାଉ କରି ଖାନତଲାସୀ ଆରମ୍ଭ କରିଥିଲେ ସନ୍ତାସବାଦୀମାନେ ଲୁଚି ରହିଥିବା ଘର ପାଖକୁ ଯବାନମାନେ ନିକଟତର ହେଲାବେଳେ ସନ୍ତାସବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ

ସନ୍ତାସବାଦୀମାନେ ଖସି ପଳାଇ ଯାଇଥିବାର ଖବର ମିଳିଛି

ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଶ୍ରୀନଗର ସହର ଉପରେ ସନ୍ତାସବାଦୀମାନେ ଆକ୍ରମଣ ପାଇଁ ଯୋଜନା କରିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ଖବର ମିଳିଛି ପ୍ରତିକାରମ୍ଳକ ବ୍ୟବସ୍ଥା ସ୍ୱରୂପ ଶ୍ରୀନଗର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବାତିଲ କରିଦିଆଯାଇଛି

ଆଜି ଆକାଶବାଣୀ ସହ ଆଲୋଚନା କରି ପାଣିପାଗ ବିଜ୍ଞାନ ବିଭାଗର ବୈଜ୍ଞାନିକ ଚରଣ ସିଂ କହିଛନ୍ତି କମ୍ମୁ କାଶ୍ମୀର ହିମାଚଳ ପ୍ରଦେଶ ଉତ୍ତରାଖଣ୍ଡ ଉତ୍ତର ପ୍ରଦେଶ କେରଳ ଉପକୂଳ କର୍ଷ୍ଣାଟକ ଛତିଶଗଡ଼ ଏବଂ ଦକ୍ଷିଣ ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ସେ କହିଛନ୍ତି ଏବେ ମୌସୁମୀ ବାୟୁ ଅତ୍ୟନ୍ତ ସକ୍ରିୟ ଥିବାରୁ ବିଭିନ୍ନ ରାଜ୍ୟରେ ଆଶାନୁର୍ପ ବର୍ଷା ହୋଇଯାଇଛି

ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ଶିବମ୍ ବେଙ୍ଗାଲୁରୁସ୍ଥିତ ଇସ୍ରୋ ସଦର କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି

ଶ୍ରୀ ଶିବମ୍ କହିଛନ୍ତି ଆସନ୍ତା ବର୍ଷ ଫେବୃୟାରୀ ମାସରୁ ପ୍ରତି ମାସରେ ଦୁଇଟି ଲେଖାଏଁ ଉପଗ୍ରହ ମହାକାଶକୁ ଛାଡ଼ିବାପାଇଁ ଯୋଜନା ରହିଛି ଯାହାକି ମହାକାଶ କାର୍ଯ୍ୟକ୍ରମ ଇତିହାସରେ ରେକର୍ଡ଼ ସୃଷ୍ଟି କରିବ

ଏଲିଫ୍ୟାଣ୍ଟ ଡେ ପ୍ରାଣୀମାନଙ୍କ ସଂକ୍ରାନ୍ତରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ବିଶ୍ୱ ହାତୀ ଦିବସ ପାଳନ କରାଯାଉଛି ଏହି ଅବସରରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ନୂଆଦିଲ୍ଲୀରେ ଚାରିଦିନିଆ ସ୍ୱତନ୍ତ୍ର ଗଜ ମହୋହବ ଉହବକୁ ଉଦ୍ଘାଟନ କରିଛନ୍ତି